ଆବଶ୍ୟକସ୍ଥଳେ ଅଧିକ ଜମି ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର କହିଛନ୍ତି

ପର୍ଯ୍ୟଟକଙ୍କୁ ଆକୃଷ୍ କରିବା ଲାଗି ସରକାରଙ୍କ ତରଫରୁ ବିଭିନୁ ପଦକ୍ଷେପ ମଧ୍ଧ ଗ୍ରହଶ କରାଯାଉଛି